ଫଳରେ ଦୀର୍ଘଦିନ ଧରି ବାଲେଶ୍ୱରବାସୀଙ୍କର ମେଡ଼ିକାଲ କଲେକ ନେଇ ଥିବା ଦାବି ଓ ଆଶା ପୂରଣ ହୋଇପାରିଛି

ସେହିସବୁ ମେଡିକାଲ କଲେଜଗୁଡିକ ଓଡ଼ିଶାର ଭଦ୍ରକ ଯାଜପୁର ଓ ଢେଙ୍କାନାଳରେ ପ୍ରତିଷ୍ଷା କରାଯିବ ଯାଜପୁର ପାଇଁ ମୁଖ୍ୟମନ୍ତୀ ଜମି ଯୋଗାଇ ଦେଇଛନ୍ତି

ଆବଶ୍ୟକ ପରିମାଣର ସାର ନ ଥିବା ଯୋଗୁଁ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ

ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପାଶିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି